ଦ୍ୱିତୀୟ ଦିନରେ ପହଞ୍ଚଲା ଟୀକାକରଣ ପ୍ରାକ୍ ଅଭ୍ୟାସ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଏହି ବ୍ୟବସ୍ଥାର ଶୁଭାରୟ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି କରିଡର ଆମ୍ନିର୍ଭର ଭାରତ ଏବଂ କିଷାନ ରେଳ ସେବା କ୍ଷେତ୍ରରେ ଏକ ବଳିଷ୍ଠ ମାଧ୍ୟମ ଭାବେ ପରିଗଣିତ ହେବ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏହି ଉହବରେ ଯୋଗଦେଇ କହିଛନ୍ତି ଏହି କରିଡର ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଏକ ନୃତନ ଦିଗ ଉନ୍କକ୍ତ କରିବ

ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ଫଳରେ କାନ୍ପୁର ଏଟାୱା ଫିରୋଜାବାଦ୍ ଅଲ୍ଲିଗଡ଼ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳର ଆଞ୍ଚଳିକ ଶିଳ୍ପଗୁଡ଼ିକ ସହଜରେ ବ୍ୟବସାୟ କରିପାରିବେ ବୋଲି ଜଣାପଡିଛି ଏହାବ୍ୟତୀତ କାନ୍ପୁର ଦିଲ୍ଲୀ ମୁଖ୍ୟ ରାସ୍ତା ଓ ରେଳସେବା ଦ୍ରତବେଗରେ କାର୍ଯ୍ୟ କରିପାରିବ ବୋଲି କୁହାଯାଇଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଏହି ଫ୍ରେଟ୍ କରିଡର ଉତ୍ତରପ୍ରଦେଶ ମଧ୍ୟ ଦେଇ ଯାଉଥିବାରୁ ଆଗାମୀ ଦିନରେ ବିକାଶ କାର୍ଯ୍ୟକ୍ରମକୁ ଅଧିକ ସହଯୋଗ ମିଳିପାରିବ

ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର୍ ମଧ୍ୟ ଉଦ୍ଘାଟନ କରିଛନ୍ତି

କୋଭିଡ ଡ୍ରାଏ ରନ୍ ଦେଶରେ କୋଭିଡ ନାଇଷ୍ଟିନ୍ ଟୀକାକରଣ ପୂର୍ବରୁ ଗତକାଲିଠାରୁ ଦୁଇଦିନିଆ ପ୍ରାକ୍ ଅଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ ଗୁଜରାଟ ପଞ୍ଜାବ ଓ ଆସାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏହାର ଉଦ୍ଦେଶ୍ୟ ହେଉଛି ଆଗକୁ ହେବାକୁଥିବା କରୋନା ଟୀକାକରଣ ସମୟରେ ବିଭିନ୍ନ ଆହ୍ୱାନର ମୁକାବିଲା ସହ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରରେ ଟୀକାକରଣ ଅଭିଯାନର ପରିଚାଳନାକାରୀମାନଙ୍କୁ ଆବଶ୍ୟକୀୟ ଅନୁଭୂତି ହାସଲ ହୋଇପାରିବ ଏହି ଅଭ୍ୟାସ ବେଳେ ଆଗକୁ ହେବାକୁ ଥିବା ଟୀକାକରଣ ସମୟରେ ବିଭିନ୍ନ ସମ୍ଭାବ୍ୟ ସମସ୍ୟାଗୁଡ଼ିକୁ ପ୍ରତିହତ କରିବା ନେଇ ଯୋଜନା ପ୍ରସ୍ତୁତ କରାଯିବ ବିଶେଷ ଭାବରେ କରୋନା ଟିକାକରଣ କ୍ଷେତ୍ରରେ ପ୍ରତ୍ୟେକଟି ସ୍ତରରେ ସୁନିୟୋଜିତ ଢଙ୍ଗରେ ଟିକା ପ୍ରକ୍ରିୟାକରଣ କୋ ଓ୍ପିନ୍ ପ୍ଲାଟଫର୍ମରେ ସୂଚନା ପରିଚାଳନା ଟିକାକରଣର ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ସହଯୋଗ ସ୍ଥାପନ ଏବଂ ଆବଶ୍ୟକ ସ୍ଥୁଳେ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି

ଆକ୍ରାନ୍ତମାନଙ୍କୁ ଅଲଗାଅଲଗା କରି ରଖାଯାଇଥିବା ସଂପୃକ୍ତ ରାଜ୍ୟସରକାରଗୁଡ଼ିକ କହିଛନ୍ତି ଏଥିସହିତ ସେମାନଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷକୁ କ୍ୱାରେଷ୍ଟିନ୍ରେ ରଖାଯାଇଛି

ପରେ ସମସ୍ତ ରାଜ୍ୟ ସରକାରଙ୍କୁ କରୋନାର ଏହି ନୂଆ ପ୍ରକାର ସଂକ୍ରମଣ ରୋକିବା ନିମନ୍ତେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଇତିମଧ୍ୟରେ ବ୍ରିଟେନ୍ରେ ଦେଖାଦେଇଥିବା କରୋନାର ନୂଆ ଧାରା ଡେନ୍ମାର୍କ ନେଦରଲ୍ୟାଣ୍ଡ ଅଷ୍ଟ୍ରେଲିଆ ଇଟାଲୀ ସ୍ୱିଡେନ ସ୍କ୍ରେନ୍ ସ୍ୱିଜରଲ୍ୟାଣ୍ଡ ଜର୍ମାନୀ କାନାଡା ଜାପାନ ଲେବାନନ୍ ଏବଂ ସିଙ୍ଗାପୁରକୁ ବ୍ୟାପିଥିବା ଜଣାପଡିଛି

ଦେଶରେ କୋଭିଡ୍ ନାଇଣ୍ଟିନ୍ ସକ୍ରିୟ ରୋଗୀ ତଥା ନ୍ତନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ମାମଲାର ବୃଦ୍ଧି ଏବଂ ବ୍ରିଟେନ୍ରେ ନୂଆ ରୂପର ଭୂତାଣୁ ଆତ୍ମପ୍ରକାଶ କରିବାକୁ ଦୃଷ୍ଟିରେ ରଖି ପୂର୍ବଭଳି ସତର୍କତା ଓ ଅବରୋଧର ଆବଶ୍ୟକତା ରହିଛି ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ସେହି ଅନୁଯାୟୀ ଅବରୋଧ ଅଞ୍ଚଳଗୁଡ଼ିକୁ ସାବଧାନତାର ସହ ଚିହ୍ନଟ କରିବା ଏହିସବୁ ଅଞ୍ଚଳରେ ମାର୍ଗଦର୍ଶିକାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ଆଦର୍ଶ ପରିଚାଳନା ପ୍ରକ୍ରିୟା ଅନୁଯାୟୀ ଅନୁମତିପ୍ରାପ୍ତ ଗତିବିଧି କାର୍ଯ୍ୟକାରୀ କରିବାପାଇଁ ଏଥିରେ କୁହାଯାଇଛି

ଜୟଶଙ୍କର କତ୍ତାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକୁର ଏସ୍ ଜୟଶଙ୍କର ଦୁଇଦିନିଆ କତ୍ତାର ଗସ୍ତ ଅବସରରେ ସେଠାକାର ସରକାରଙ୍କ ବରିଷ ନେତାମାନଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି

ଏହି ଅବସରରେ କତ୍ତାରର ଆମିର୍ ଏହି ନିମନ୍ତ୍ରଣ ସ୍ୱୀକାର କରିବା ସହ ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି ଶ୍ରୀ ଜୟଶଙ୍କର କରୋନା ମହାମାରୀ ସମୟରେ ସେଠାରେ ରହୁଥିବା ଭାରତୀୟମାନଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ପାଇଁ କତ୍ତାର ସରକାରଙ୍କୁ ଧନ୍ୟବାଦ ଜଶାଇଛନ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କତ୍ତାର ମୁଖ୍ୟଙ୍କ ସହ ଟେଲିଫୋନ୍ ବାର୍ତ୍ତାଳାପକୁ ସ୍ମରଣ କରି ଶ୍ରୀ ଜୟଶଙ୍କର ପୁଞ୍ଜି ବିନିଯୋଗ ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଲାଗି ଟାସ୍କ ଫୋର୍ସ ଗଠନ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଛନ୍ତି